ବଦଳିବ ମାଟ୍ରିକ୍ ପରୀକ୍ଷା ଢାଞା

ଅନ୍ୟ ଜିଲ୍ଲାଗୁଡ଼ିକରେ କେବଳ ଗୋଟାଏ ଲେଖାଏଁ ବ୍ୟାଙ୍କ୍ ରହିବ ଚଳିତ ବର୍ଷ ହିସେମ୍

ତାହା ସମାନ୍ତରାଳ ହେବ ବୋଲି ସଭାପତି ସୂଚନା ଦେଇଛନ୍ତି

ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାର ବାର୍ ଆସୋସିଏସନ୍ ହାଇକୋର୍ଟ ବାର୍ ଆସୋସିଏସନ୍କୁ ସମର୍ଥନ କଶାଇ ବନ୍ଦରେ ସାମିଲ ହୋଇଛନ୍ତି

ତାଙ୍କର ଏହି ସଫଳତାକୁ ନେଇ ଆକି ରାଜ୍ୟ ସରକାର ଦେଢ଼କୋଟି ଟଙ୍ଙା ପୁରସ୍କାର ରାଶି ଘୋଷଣା କରିଛନ୍ତି